ଏବଂ ବରିଷ୍ଣ କଂଗ୍ରେସ ନେତା ବୁଟା ସିଂହଙ୍କର ପରଲୋକ ଘଟିଛି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

ଏଗୁଡ଼ିକ ଯୋଗୁଁ ଯେଉଁ ପ୍ରତିଭାର ଆର୍ବିଭାବ ଘଟିବ ତାହା ଆମ୍ନିର୍ଭର ଭାରତ ଅଭିଯାନକୁ ଆହୁରି ଅଧିକ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି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

ପୁରାତନକାଳରୁ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ରର ଭୂମିକା ନିର୍ବାହନ କରିଆସୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି

ଏହି ବ୍ୟବସ୍ଥା ଅନୁସାରେ ଡିଜିଟାଲ ଉପାୟରେ ମୌଳିକ ବିଷୟବସ୍ତୁ ଗୁଡ଼ିକୁ ପଢ଼ାଯାଉଛି ଓ ଶ୍ରେଣୀଗୃହରେ ଅଭିଜ୍ଞତା ଭିତ୍ତିକ ଶିକ୍ଷାଦାନ କରାଯାଇପାରୁଛି ଏଥିରେ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ମାଧ୍ୟମକରି ଶିକ୍ଷାଦାନ କରାଯାଉଛି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

ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାନୃୟରେ ହ୍ରାସ ପାଇବା ସହ ଚିକିିିତ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ଚିକିହା ମୌଳିକ ଡ଼ାଞାର ବିକାଶ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନିୟମର କଡାକଡି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀ ମାନଙ୍କର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର କ୍ରମାନ୍ୟରେ ବୂଦ୍ଧି ପାଇବାରେ ଲାଗିଛି

ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦେଶରେ କୋବିଡ ନମ୍ବନା ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧିକରିବା ଉଦ୍ୟମ ଜାରି ରଖିଛନ୍ତି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

ଏହାଯୋଗୁଁ କୋବିଡ୍ ମୃତ୍ୟୁହାର ହ୍ରାସ ପାଉଛି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

ହର୍ଷବର୍ଦ୍ଧନ ଭାକ୍ନିନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି କୋବିଡ ନାଇଷ୍ଟିନ୍ ପ୍ରତିଷେଧକ ଦେଶରେ ସମସ୍ତଙ୍କୁ ମାଗଣାରେ ଦିଆଯିବ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କେବଳ ଦିଲ୍ଲୀରେ ନୁହେଁ ସମଗ୍ର ଦେଶରେ କୋବିଡ ନାଇଷ୍ଟିନ୍ ପ୍ରତିଷେଧକକୁ ମାଗଣାରେ ଦିଆଯିବ କୋବିଡ ପ୍ରତିଷେଧକ ଦିଆଯିବା ପୂର୍ବରୁ ଏଥିପାଇଁ କରାଯାଉଥିବା ଅଭ୍ୟାସ ପ୍ରସ୍ତୁତିର ସମୀକ୍ଷା କରିବାକୁ ଡକ୍ଟର ହର୍ଷବର୍ଦ୍ଧନ ଦିଲ୍ଲୀର ବିଭିନ୍ନ ହସ୍କିଟାଲ ଗସ୍ତ କରିଛନ୍ତି ପ୍ରତିଷେଧକକୁ ନେଇ ସୂଷ୍ଟି ହୋଇଥିବା ଗୁଜବରେ ବିଶ୍ୱାସ ନକରିବାରୁ ସେ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି ପ୍ରତିଷେଧକ ଦିଆଯିବା ପୂର୍ବରୁ ସରକାର ଏ ସମ୍ୟନ୍ଧୀୟ କୌଣସି ସୁରକ୍ଷା ଉପରେ ସାଲିସ୍ କରିବେ ନାହିଁ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 କିନ୍ତୁ ଆଜି ଦେଶରୁ ପୋଲିଓକୁ ସମ୍ପର୍ଷ ରୂପେ ମ୍ବଳୋପାଟନ କରାଯାଇପାରିଛି

ମନ୍ତ୍ରୀ କହିଛନ୍ତି ଏହି ଅଭ୍ୟାସ ପ୍ରସ୍ତୁତି ସମୟରେ କେବଳ ପ୍ରତିଷେଧକକୁ ଛାଡି ବାକି ସବୁ ପ୍ରକାରର ପଦ୍ଧତିର ପୁଙ୍ଗାନୁପୁଙ୍ଗ ପରୀକ୍ଷା କରାଯାଉଛି

ପଞ୍ଜାବ ହରିୟାଣା ଉତ୍ତରପ୍ରଦେଶ ତେଲେଙ୍ଗାନା ଉତ୍ତରାଖଣ୍ଡ ତାମିଲନାଡୁ ଚଣ୍ଡିଗଡ ଜାମ୍ମୁ କାଶ୍ମୀର କେରଳ ଗୁଜ୍ଜୁରାଟ ଆନ୍ଧ୍ରପ୍ରଦେଶ ଛତିଶଗଡ ଓଡ଼ିଶା ମଧ୍ୟପ୍ରଦେଶ ମହାରାଷ୍ଟ୍ର ବିହାର ଝାଡଖଣ୍ଡ ଆସାମ ଓ ପଣ୍ଟିମବଙ୍ଗ ଆଦି ରାଜ୍ୟରୁ ଧାନସଂଗ୍ରହ କାରି ରହିଛି

ବ୍ରଟା ସିଂହ ପାସେସ୍ ଆଓ୍ତେ ବରିଷ୍ଠ କଂଗ୍ରେସ ନେତା ବୁଟା ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଦେଶ ଜଣେ ଅଭିଜ୍ଞ ତଥା ଦୀର୍ଘଦିନ ଧରି ସାଂସଦ ଥିବା ନେତାଙ୍କୁ ହରାଇଛି ସେ କହିଛନ୍ତି ସ୍ୱର୍ଗତଃ ବୁଟା ସିଂହଙ୍କର ପ୍ରଗାଢ଼ ପ୍ରଶାସନିକ ଅଭିଜ୍ଞତା ଥିଲା ସେ କହିଛନ୍ତି ସ୍ୱର୍ଗତଃ ବୁଟା ସିଂହ ସର୍ବଦା ଦଳିତ ଓ ଅବହେଳିତମାନଙ୍କ ପାଇଁ ସଂଗ୍ରାମ କରି ଆସୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି' ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୁଟା ସିଂହଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ସ୍ୱର୍ଗତଃ ବୁଟା ସିଂହ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ ଓ ଗରିବ ଓ ଅବହେଳିତ ଲୋକାମାନଙ୍କ କଲ୍ୟାଣ ଦିଗରେ ସ୍ୱର ଉତ୍ତୋଳନ କରିଆସୁଥିଲେ